କାତୀୟ ଶିଶୁ ସୁରକ୍ଷା ଆୟୋଗ ପକ୍ଷରୁ ଗତକାଲି ପୁରୀ ଜିଲ୍ଲାର ବିଭିନ୍ ସେଲ୍ଟର୍ ହୋମ୍ ଯାଞ୍ କରାଯାଇଥିଲା

ଜିଲ୍ଲା ଶିଶୁ ମଙ୍ଗଳ କମିଟି ନିକଟରେ ସେମାନଙ୍ଙୁ ହାଜର କରାଯିବା ପରେ ପରିବାରକୁ ଖବର ଦିଆଯାଇଥିଲା

ତେବେ ଏହିସବୁ ଶିଶୁମାନଙ୍କର ଘର ପଣ୍ଟିମବଙ୍ଗ ବୋଲି ଜଣାପଡ଼ିଛି

କୁକୁଡ଼ାମାନଙ୍କୁ ମାରି ପୋତି ଦିଆଯାଉଥିବା ଜଣାପଡ଼ିଛି

ଏହାଛଡା ବଳକା କୁକୁଡା ଖାଦ୍ୟ ସମେତ କୁକୁଡା ଫାର୍ମରେ ରହିଥିବା ପାଶି ଓ ନଡା ନଷ କରିବାକୁ ମଧ୍ଧ ନିର୍ଦେଶ ଦିଆଯାଇଛି

ଶୀତଦିନରେ ଚିଲିକା ଆସିଥିବା ବହିରାଗତ ପକ୍ଷୀଙ୍କ ଦ୍ୱାରା ବ୍ଲାର୍ଡ ଫ୍ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି

ବାରିପଦା ଓ କପ୍ତିପଦା ଉପଖଶ୍ତର ବେକାର ଯ୍ରବକ ଯ୍ରବତୀ ସେଥିରେ ଯୋଗ ଦେଇଛନ୍ତି

ଟ୍ରେନ୍ ରହଣି ଦାବିରେ କିଶୋରନଗରୀ ଓ ବାମ୍ରରେ ମଧ୍ଧ ବନ୍ଦ୍ ପାଳନ କରାଯାଇଥିଲା ଏହି ବନ୍ଦ୍ରେ ବିଭିନ୍ନ ରାଜନୈତିକ ସଙ୍ଗଠନ ସହ ଛାତ୍ରଛାତ୍ରୀ ବୁଦ୍ଧିଜୀବୀ ଜନସାଧାରଣ ମଧ୍ଧ ସାମିଲ୍ ଥିଲେ

ଏହାଛଡ଼ା ନାଟମଣ୍ଡପ ଛାତ ମରାମତି ପାଇଁ ସ୍ଚିର କରାଯାଇଛି

ଏଥିରେ ଇଂଲଣ୍ ବେଲ୍ଜିୟମ୍ ମଧ୍ଧରେ ମୁକାବିଲା ହେବ